ଏହି ଦୁଇଦିନିଆ ସମ୍ମିଳନୀ ଗତକାଲିଠାରୁ ଆରୟ ହୋଇଛି ଭାରତ ଆମେରିକା ବ୍ୟବସାୟିକ ପରିଷଦ ସମ୍ମିଳନୀର ଆୟୋଜନ କରିଛି

ଚଳିତବର୍ଷର ଶୀର୍ଷକ 'ଏକ ଉଜ୍ଜଳ ଭବିଷ୍ୟତର ଗଠନ' ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଭାରତ ଆମେରିକା ଭାଗିଦାରୀ ସମ୍ପର୍କରେ କିଭଳି ଉନ୍ନତି ଘଟିବ ସେ ସଂକ୍ରାନ୍ତରେ ବିସ୍ତୃତ ଯୋଜନାକୁ ଉପସ୍ଥାପନ କରିବେ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ହେଉଥିବା ଏହି ଉଚ୍ଚସରୀୟ ଶିଖର ବୈଠକରେ ଭାରତ ଆମେରିକା ସହଯୋଗ ଓ କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଭବିଷ୍ୟତ ବିଷୟ ସ୍ଥାନ ପାଇବ ଭାରତ ଓ ଆମେରିକାର ବଡ଼ବଡ଼ ନୀତି ନିର୍ଦ୍ଧାରଣକାରୀ ବରିଷ୍ଣ ସରକାରୀ କର୍ମଚାରୀ ଓ ଉଦ୍ୟୋଗପତି ଏବଂ ସମାଜସେବୀମାନେ ଏଥିରେ ଅଂଶ ଗ୍ରହଣ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଭର୍ଜିନିଆ ସିନେଟ୍ ସଦସ୍ୟ ତଥା ସିନେଟ୍ ଇଣ୍ଡିଆ କାକସ୍ ର ସହ ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର ଓ ଭାରତରେ ଆମେରିକାର ପୂର୍ବତନ ରାଷ୍ଟଦ୍ରତ ନିକି ହାଲି ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟସଚୀ ରହିଛି

ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ପ୍ରମୁଖ ସ୍ଥାନରେ ଥିବା ବେଳେ ତାହାପରକୁ ଲଦାଖ ହରିଆଣା ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପରକୁ ଦିଲ୍ଲୀ ଓ ଗୁଜରାତ ରହିଛି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

କରୋନା ସଚେତନତା ପରିପ୍ରେକ୍ଷୀରେ ଇସ୍କାତ ମନ୍ତ୍ରଶାଳୟ ପକ୍ଷରୁ ଆୟୋଜିତ କରୋନା ସମୟରେ କାର୍ଯ୍ୟଶୈଳୀ ଶୀର୍ଷକ ଓ୍ବେବିନାରରେ ଯୋଗଦେଇ ସେ ଏହା କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଜୀବନଯାପନ ଓ କାର୍ଯ୍ୟଶୈଳୀର ରୂପରେଖ ବଦଳିଛି

ସେ କହିଛନ୍ତି ଏହି ଆଶଙ୍କା କରି ଦୁଇଟିଯାକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପକ୍ଷରୁ ଅନୁରୋଧପତ୍ର ହସ୍ତଗତ ହୋଇଛି ଏହାକୁ ବିଚାରକୁ ନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ଛାତ୍ରଛାତ୍ରୀମାନେ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ନୀର ମହାନିର୍ଦ୍ଦେଶକଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ନିଶଙ୍କ ସୂଚନା ଦେଇଛନ୍ତି

ସେ କହିଛନ୍ତି ସରକାର ଏଥିପାଇଁ ପ୍ରତ୍ୟେକ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ଯାହାଫଳରେ ଭାରତୀୟ ଏବଂ ବିଦେଶୀ ନାଗରିକ ଏହାର ସୁଫଳ ପାଇପାରିବେ ନ୍ତାଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ଡକ୍ର ପଲ୍ କହିଛନ୍ତି ପ୍ରତିଷେଧକର ପରୀକ୍ଷା ସମ୍ପର୍ଣ୍ଣ ବୈଜ୍ଞାନିକ ଉପାୟ ଏବଂ ସୁରକ୍ଷିତ ଭାବରେ କରାଯାଉଛି ଦୁଇଟି ପ୍ରକାର ପ୍ରତିଷେଧକ ମାନବ ପରୀକ୍ଷଣ ଇତିମଧ୍ୟରେ ଆରନ୍ନ ହୋଇଛି ସେ କହିଛନ୍ତି ସୁଲଭ ମୂଲ୍ୟରେ ପ୍ରତିଷେଧକ ଟିକା ଉପଲବ୍ଧ ନେଇ ସରକାର ବିଚାର କରୁଛନ୍ତି

ଡକୁର ପଲ୍ କହିଛନ୍ତି ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି ସେ କହିଛନ୍ତି ଆଜିଠାରୁ କୋଭିଡ୍ ନାଇଷ୍ଟିନ୍ ଜାତୀୟ କ୍ଲିନିକାଲ୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ଏମ୍ସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ ଆନୁକ୍ଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପରିସ୍ଥିତିରେ ରୋଗୀଙ୍କୁ ସର୍ବୋକୃଷ୍ଟ ସେବା ଯୋଗାଣ ଉପରେ ଡାକ୍ତରଙ୍କୁ ଅବଗତ କରାଯିବ ଏଥିରେ ବହୁସଂଖ୍ୟାରେ ଡାକ୍ତର ଯୋଗଦେବାକୁ ଡକ୍ଟର ପଲ୍ ଅନୁରୋଧ କରିଛନ୍ତି

ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଘରୋଇ ଟ୍ରେନ୍ ଚଳାଚଳ ସଂପର୍କରେ ଏକ ପ୍ରାକ୍ ଆବେଦନକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା

ରେଳ ମନ୍ତଶାଳୟ ଏବେ କେତେକ ରୁଟ୍ରେ ଘରୋଇ ଉଦ୍ୟମରେ ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରିଛି

ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଘରୋଇ ଉଦ୍ୟୋଗରେ ଯାତ୍ରୀ ପରିବହନ କରିବାର ଏହା ପ୍ରଥମ ଉଦ୍ୟମ

ଏହି ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜି ରେଳକୋଚ୍ ଓ ଇଞ୍ଜିନ୍ ଆଦିର ବ୍ୟବସ୍ଥା କରାଯିବ

ସେମାନେ ପ୍ରକଳ୍ପ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ

ଇଏସ୍ଆଇସି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାର ସହ ମିଳିତ ଭାବେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଇଏସ୍ଆଇସି ଏବଂ ପ୍ରୋଭିଡେଣ୍ଟ ଫଣ୍ଡ୍ ବ୍ୟବସ୍ଥା କରିବା ନେଇ ପଦକ୍ଷେପ ନେଉଛନ୍ତି

ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କର ସମ୍ପୂର୍ଣ୍ଣ ତଥ୍ୟ ଶ୍ରମ ମନ୍ତ୍ରଣାଳୟ ପାଖରେ ରହିଛି ବୋଲି ଶ୍ରୀ ଗଙ୍ଗଓ୍ୱାର ସୂଚନା ଦେଇଛନ୍ତି

ମୁଖ୍ୟବିଚାରପତି ଇନ୍ଦ୍ରକିତ ମହାନ୍ତି ଏବଂ ବିଚାରପତି ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାଗୁଡ଼ିକର ଶୁଣାଣି ଗତକାଲି ଶେଷ ହୋଇଛି

ସେପର୍ଯ୍ୟନ୍ତ ସେହି ବିଧାୟକଙ୍କ ବିରୁଦ୍ଧରେ କୌଣସି ପ୍ରକାର ପଦକ୍ଷେପ ନ ନେବା ପାଇଁ ରାଜସ୍ଥାନ ବିଧାନସଭାର ବାଚସ୍ୱତିଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ସିବିଡିଟି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବୋର୍ଡ ସିବିଆଇସି ମଧ୍ୟରେ ତଥ୍ୟର ଆଦାନ ପ୍ରଦାନକୁ ସୁବ୍ୟବସ୍ଥିତ କରିବା ପାଇଁ ଗତକାଲି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ସିବିଡିଟି ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦୀ ଓ ସିବିଆଇସି ଅଧ୍ୟକ୍ଷ ଏମ୍ ଅକିତକୁମାର ଏବଂ ଉଭୟ ସଂଗଠନର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଏଶିକି ସିବିଡିଟି ଓ ସିବିଆଇସି ମଧ୍ୟରେ ନିୟମିତ ଓ ସ୍ୱୟଂକ୍ରିୟ ଭାବେ ତଥ୍ୟ ବିନିମୟ ହୋଇପାରିବ